ପିଏମ୍ ସାର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦକ୍ଷିଣ ଏସୀୟ ସହଯୋଗ ପରିଷଦ ସାର୍କ ରାଷ୍ଟ୍ରସମ୍ବହ ମିଳିତ ଭାବେ କାର୍ଯ୍ୟ କଲେ ନିର୍ଣ୍ଣିତ ସଫଳ ହୋଇପାରିବେ ସାର୍କ ରାଷ୍ଟ୍ରସମ୍ଭର ସଦସ୍ୟମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଦକ୍ଷିଣ ଏସିଆରେ ଏହି ବ୍ୟାଧୂର ମ୍ରକାବିଲା ପାଇଁ ଏକ ମିଳିତ ରଣନୀତି ଗ୍ରହଣ କରିବାକୁ ପଡ଼ିବ ଏବେ କରୋନା ସଂକ୍ରମଣର ମୁକାବିଲା ଚାଲିଥିଲେ ମଧ୍ୟ ଏହା କେଉଁ ଅବସ୍ଥାରେ ପହଞ୍ଚବ ତାହା ଅନୁମାନ କରିବା କଷ୍ଟ ତେଣୁ ସେଥିପାଇଁ ପ୍ରସ୍ତୁତିରେ କୌଣସି ତ୍ରଟି ରହିବା ଅନୁଚିତ ବୋଲି ସେ କହିଛନ୍ତି

ଏହାସତ୍ତ୍ୱେ ଏ ଦିଗରେ ସବୁ ରାଷ୍ଟ୍ରଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି

କରୋନାର ମୁକାବିଲାପାଇଁ ଭାରତ ଚିକିତ୍ସକ ବିଶେଷଜ୍ଞ ଚିକିତ୍ସା କର୍ମଚାରୀ ଔଷଧପତ୍ର ଓ ଉପକରଣ ଆଦି ନେଇ ଏକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ପ୍ରସ୍ତୁତ କରୁଛି ଭାରତ ମଧ୍ୟ ସନ୍ଦିଗ୍ନ ଆକ୍ରାନ୍ତମାନଙ୍କୁ ଠାବ କରିବା ନିମନ୍ତେ ଏକ ସମନ୍ୱିତ ରୋଗ ତଦାରଖ ପୋର୍ଟାଲ୍ ପ୍ରସ୍ତୁତ କରିଛି ଏହି ପ୍ରସ୍ତୁତିରେ ଆମର ପଡ଼ୋଶୀମାନେ ମିଳିତ ଭାବେ କାର୍ଯ୍ୟ କଲେ ଏହା ସମଗ୍ର ବିଶ୍ୱପାଇଁ ଏକ ଆଦର୍ଶ ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି କୋଭିଡ୍ କରୁରୀ ପାଣ୍ଡି ସଂଗ୍ରହ ସଂକ୍ରାନ୍ତ ଶ୍ରୀ ମୋଦିଙ୍କ ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ସାର୍କ ରାଷ୍ଟ୍ରଗୁଡ଼ିକୁ ଡାକ୍ତରୀ ସହାୟତା ଯୋଗାଣ ପାଇଁ ଭାରତର ପ୍ରତିଶ୍ରତିକୁ ପ୍ରଶଂସା କରିଥିଲେ ଆଫନାଗିସ୍ତାନ ରାଷ୍ଟ୍ରପତି ଅଶ୍ରପ୍ ଘନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିବା ସହ ପରବର୍ତ୍ତୀ ପରିସ୍ଥିତି ପାଇଁ ସବୁ ରାଷ୍ଟ୍ର ପ୍ରସ୍ତୁତ ରହିବାକୁ ମତ ଦେଇଛନ୍ତି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି କରୋନା ମୁକାବିଲା ପାଇଁ ସାର୍କ ରାଷ୍ଟ୍ରମାନେ ନିଜ ନିଜର ଅଭିଜ୍ଞତା ଓ ଞ୍ଜାନକୌଶଳ ମିଳିତ ଭାବେ ବିନିଯୋଗ କରିବାର ସମୟ ଆସିଛି ଭୂଟାନ୍ ପ୍ରଧାନମନ୍ତ୍ରୀ ଡକ୍କର ଲୋଟେ ସେରିଙ୍ଗ୍ କୋଭିଡ୍ ରିଲିଫ୍ ପାର୍ଷି ଗଠନ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ଜାଫର ମିର୍ଚ୍ଚା କହିଛନ୍ତି ତାଙ୍କ ଦେଶ କରୋନା ସଂକ୍ରମଣ ନେଇ ଦକ୍ଷିଣ ଏସିଆରେ ଯେଉଁ ପରିସ୍ଥିତି ହୋଇଛି ସେଥିପାଇଁ ଉଦ୍ବିଘ୍ନ ହର୍ଷବର୍ଦ୍ଧନ କୋଭିଡ଼୍ କରୋନା ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଗତକାଲି ସମୀକ୍ଷା କରିଥିଲେ

ଏହି ସେବାକୃ ଅହର୍ନିଶି କାରି ରଖିବାକୃ ସେ ପରାମର୍ଶ ଦେଇଛନ୍ତି ସାମାଜିକ କାର୍ଯ୍ୟ ଓ ଉତ୍ସବାନୁଷ୍ଠାନରେ ବେଶି ଲୋକ ସମବେତ ନ ହେବା ପରସ୍କରକ୍ତ ସ୍ୱର୍ଶ ନ କରିବା ଅଫିସ ନ ଯାଇ ଘର୍ କାମ କରିବା ଆଦି ବ୍ୟବସ୍ଥାକ୍ର ପ୍ରୋହାହିତ କରିବା ନିମନ୍ତେ ସେ ରାଜ୍ୟ ସରକାରମାନଙ୍କୁ କହିଚ୍ଛନ୍ତି

ଉତ୍ତରାଖଣ୍ଡରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ରଟ ହୋଇଥିବାବେଳେ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଆଉ ଦୂଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଛି ସେଥିମଧ୍ୟରୁ ଜଣେ ଦିଲ୍ଲୀର ଓ ଜଣେ କର୍ଷ୍ଣାଟକର

ସେଠାରେ ଅଟକି ରହିଥିବା ସବୁ ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ହେଲ୍ଥ ଆଡ୍ଭାଇଜରୀ କରୋନା ସଂକ୍ରମଣ ଦୃଷ୍ଟିରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେତେକ ପରାମର୍ଶ ଓ ମାର୍ଗଦର୍ଶିକା କାରି କରାଯାଇଛି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ହାତ ନ ଧୋଇ ନିଜ ଆଖି ନାକ ଓ ପାଟିକୁ ସ୍ୱର୍ଶ ନ କରିବା ସର୍ବସାଧାରଣ ସ୍ଥାନରେ ଛେପ ଖଙ୍କାର ନ ପକାଇବା ଉପରେ ଗୁରୁତ୍ୱ ଦିଆଯାଇଛି ସାବୁନ ସାନିଟାଇଜର୍ ଏବଂ ଅନ୍ୟାନ୍ୟ ହାତଧୁଆ ସାମଗ୍ରୀରେ ବାରମ୍ଭାର ହାତ ଧୋଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଛିଙ୍କ ଓ କାଶବେଳେ ଲୋକେ ମୁହଁରେ ରୁମାଲ୍ କିମ୍ବା ଟିସୁ ପେପର ଦେବାକୁ କୁହାଯାଇଛି ବ୍ୟବହୂତ ଟିସୁ ପେପରଗୁଡ଼ିକୁ ନିରାପଦ ସ୍ଥାନରେ ପକାଇବାକୁ ପରାମଶଁ ଦିଆଯାଇଛି କ୍ୱର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଫ ଆଦିର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବାକୁ କୁହାଯାଇଛି ଡାକ୍ତରଙ୍କୁ ଦେଖା କରିବାକୁ ଯିବାବେଳେ ମୁହଁରେ ମାସ୍କ ବ୍ୟବହାର କିୟା ପାଟି ଏବଂ ନାକକୁ କପଡ଼ାଦ୍ୱାରା ଆବୂତ୍ତ କରିବାକୁ ପରାମର୍ଶ ଦିଆଯାଇଛି

ଗୁଜରାଟ କରୋନା କରୋନା ସଂକ୍ରମଣ ଦୃଷ୍ଟିରୁ ଗୁଜୁରାଟ ସରକାର ରାଜ୍ୟର ସବୁ ଶିକ୍ଷାନୁଷାନ ମଲ୍ଟିପ୍ଲେକ୍ସ ଏବଂ ସୁଇମିଂ ପୁଲ୍ ଆଦିକୁ ଆଜିଠାରୁ ଦୁଇ ସପ୍ତାହ ପାଇଁ ବନ୍ଦ୍ କରିଦେଇଛନ୍ତି ତେବେ ରାଜ୍ୟରେ ଚାଲିଥିବା ବୋର୍ଡ଼ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସ୍ଚୀ ଅନ୍ରସାରେ ଚାଲିବ

ଏମ୍ପି ଟ୍ରଷ୍ଟ ଭୋଟ୍ ଆକି ମଧ୍ୟପ୍ରଦେଶ ସରକାରଙ୍କ ଭାଗ୍ୟ ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ରେ ନିର୍ଦ୍ଧାରିତ ହେବ

ରାଜ୍ୟପାଳ ଲାଲ୍କୀ ଟଣ୍ଟନ୍ଙ୍କ ନିର୍ଦ୍ଦେଶରେ କମଲ୍ନାଥ ଆଜି ବିଧାନସଭାରେ ଆସ୍ଥା ଭୋଟ୍ର ସମ୍ମୁଖୀନ ହେବେ ରାଜ୍ୟପାଳଙ୍କ ଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ ଭାଷଣ ପରେ ପରେ ଆସ୍ଥା ଭୋଟ୍ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟସ୍ଟଚୀ ସ୍ଥିର ହୋଇଛି କଂଗ୍ରେସ ତା'ର ସବୁ ସଦସ୍ୟଙ୍କ ଉପରେ ହ୍ୱିପ୍ ଜାରି କରି ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି ଗତକାଲି ରାତିରେ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀ କମଲ୍ନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ

ସେମାନେ ନିଜ ନିଜର ଇସ୍ତଫା ପତ୍ର ବିଧାନସଭାର ବାଚସ୍କତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ହସ୍ତାନ୍ତର କରିଛନ୍ତି

ୟୁଏସ୍ ରେଟ୍ କଟ୍ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିକର୍ଭ ଏହାର ସୁଧ ହାର ହ୍ରାସ କରିବା ସହ ଦେଶର ଅର୍ଥନୀତି ଉପରେ କରୋନା ସଂକ୍ରମଣର ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବାପାଇଁ ବ୍ୟାପକ ପଦକ୍ଷେପ ନେଇଛି

ଦେଶର ଅର୍ଥନୀତି ସୁଧୁରିବା ପର୍ଯ୍ୟନ୍ତ ଏହି ହାର ଅବ୍ୟାହତ ରହିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫେଡେରାଲ୍ ରିଜର୍ଭର ଏହି ନିଷ୍କଭିକୁ ସ୍ୱାଗତ କରିଛନ୍ତି

ବ୍ୟାଡ୍ମିଣ୍ଟନ ତାଇୱାନ୍ରେ ବ୍ୟାଡ୍ମିଷ୍ଟନ ଖେଳାଳି ତାଇ କୁ ଇଙ୍ଗ୍ ଅଲ୍ ଇଂଲଣ୍ଡ ଚାମ୍ପିୟନ୍ସିପ୍ର ମହିଳା ସିଙ୍ଗଲ୍ସ୍ ଟାଇଟଲ୍ ହାସଲ କରିଛନ୍ତି